ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ପଣ୍ଢିମ ନାଗପୁରରେ ଭୋଟ୍ଦାନ କରିଛନ୍ତି ନାଗପୁର ଦକ୍ଷିଣ ପଣ୍ଟିମ ବିଧାନସଭା ଆସନରୁ ସେ ପଞ୍ଚମ ଥର ପାଇଁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ତାଙ୍କ ବିରୁଦ୍ଧରେ ଡକ୍କର ଆଶିଶ ଦେଶମୁଖଙ୍କୁ ପ୍ରାର୍ଥୀ କରାଇଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଓ ରାଷ୍ଟ୍ରିୟ ସ୍ୱୟଂସେବକ ମୁଖ୍ୟ ମୋହନ ଭଗବତ ନାଗପୁରରେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଛନ୍ତି ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ ତରଦେଓ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟ୍ ଦେଇଥିବା ବେଳେ ବିଜେପି ନେତା ଆଶିଶ ସେଲାର ପାରଗ ଅଲହ୍ୱାନି ଶିବସେନାର ରବିନ୍ଦର ଭାଇକର ଅଭିନେତା ଅମିର ଖାଁ ତାଙ୍କ ପତ୍ନୀ କିରଣ ରାଓ ନିର୍ଦ୍ଦେଶକ କୁନାଲ କୋହଲି ଅଭିନେତ୍ରୀ ସୁଭା ଖୋଟେ ଆଜି ସକାଳୁ ନାଗପୁର ସହରରେ ଭୋଟ୍ଦାନ କରିଛନ୍ତି ଝିପି ଝିପି ବର୍ଷା ସତ୍ତ୍ୱେ ବରିଷ୍ଠ ନାଗରିକମାନେ ଓ ପ୍ରଥମଥର ଭୋଟ୍ ଦେଉଥିବା ଭୋଟଦାତାମାନେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଆଗରେ ଧାଡ଼ିବାନ୍ଧି ଠିଆ ହୋଇଥିବାର ଦେଖିବାକୁ ମିଳିଛି

କଂଗ୍ରେସ ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି ରୋହତଗ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ବିଜେପି ପ୍ରାର୍ଥୀ ସତୀଶ ମଣ୍ଡଳଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପି ରାଜ୍ୟରେ ସରକାର ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି

ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ ଲୋକସଭା ଓ ରାଜ୍ୟସଭା ସଚିବମାନଙ୍କ ଏହା ଜଣାଇ ଦିଆଯାଇଛି ପିଏମ୍ ପୁଲିସ୍ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲିସ୍ ବାହିନୀ ଓ ସେମାନଙ୍କର ପରିବାରବର୍ଗ ତଥା କର୍ତ୍ତବ୍ୟ ସମୟରେ ଶହୀଦ୍ ହୋଇଥିବା ସାହସି ପ୍ରଲିସ୍ ଯବାନମାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି ଆଜି ଜାତୀୟ ପୁଲିସ୍ ସ୍କାରକୀ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ଟ୍ୱିଟ୍ କରି କହିଚ୍ଚନ୍ତି ଅତି ନିଷାର ସହ ପ୍ରଲିସ୍ ଯବାନମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି ଏବଂ ସେମାନଙ୍କର ସାହସ ଲୋକମାନଙ୍କୁ ପ୍ରେରଣା ଯୋଗାଇଥାଏ ସେ କହିଛନ୍ତି ଗତବର୍ଷ ଜାତୀୟ ପ୍ରଲିସ୍ ସ୍କାରକୀକ୍ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ପ୍ରଲିସ୍ ବାହିନୀର ସାହସ ଓ ଶକ୍ତି ମନେ ପକାଇବା ପାଇଁ ଏହି ସ୍କାରକୀ ନିର୍ମାଣ କରାଯାଇଛି ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ପୁଲିସ୍ ଯବାନମାନଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିବେଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ପର୍କୀତ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୂର କରିବା ପାଇଁ ସରକାର ପଦକ୍ଷେପ ନେବେ ନୂଆଦିଲ୍ଲୀରେ ଜାତୀୟ ପୁଲିସ୍ ସ୍କାରକୀର ସ୍କରଣୀକା ଉସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା ଏହା କହିଛନ୍ତି

ଶହୀଦ୍ ପୁଲିସ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଶ୍ରୀ ଶାହା କହିଛନ୍ତି ସୀମା ନିରାପତ୍ତା ହେଉ ସନ୍ତାସବାଦ କିୟା ନକ୍ସଲବାଦ ହେଉ ଦେଶର ପୁଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ଓ ଶାନ୍ତି ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଷ ଭୂମିକା ନିଭାଉଛି ରବିଶଙ୍କର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ଭିତରେ ସରକାର ଏକ ଲକ୍ଷ ଡିକିଟାଲ୍ ଗାଁ ସ୍ଥାପନ କରିବେ

ଦେଶର ଦୂରଦୂରାନ୍ତ ଅଞ୍ଚଳରେ ବ୍ୟବସାୟ ତଥା ଉଦ୍ୟୋଗ ସ୍ଥାପନ କ୍ଷେତ୍ରରେ ଉନ୍ନତି ହୋଇଥିବାରୁ ଏହିସବୁ କେନ୍ଦ୍ରଗୁଡ଼ିକୁ ଡିକିଟାଲ୍ ଭାବେ ତାଲିକାଭୁକ୍ତ କରିବାର ଆବଶ୍ୟକତା ଥିବା କଥା ସେ ଦର୍ଶାଇଛନ୍ତି

ଏହା ଆନ୍ତର୍ଜାତିକ ନିୟମକୁ ଲଙ୍ଘନ କରୁଛି ବୋଲି ଭାରତ କହିଛି ଏକ ଉତ୍ସବରେ ଯୋଗଦେବା ଅବସରରେ ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଭାରତକୁ ଆଗରୁ ନ ଜଣାଇ ପାକିସ୍ତାନ ଏକତରଫା ଭାବେ ଏଭଳି ପଦକ୍ଷେପ ନେଇଛି ଏବଂ ଏହା ଆନ୍ତର୍ଜାତିକ ଡାକସଂଘ ନିୟମ ଲଙ୍ଘନ କରିଛି ଶ୍ରୀ ପ୍ରସାଦ କହିଛନ୍ତି ବିଶ୍ୱ ଡାକସଂଘ ନିୟମ ଅଧୀନରେ ସବୁ ଦେଶଗ୍ରଡ଼ିକ କାମ କର୍ରଛନ୍ତି ଭାରତୀୟ ଡାକ ବିଭାଗ ପକ୍ଷର୍ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ଜଣାଇଛନ୍ତି

ଭାରତ କହିଛି ଏତେ ପରିମାଣର ସେବା ଫି' ଦେବାକୁ ତୀର୍ଥଯାତ୍ରୀମାନେ ରାଜି ହେଉ ନଥିବାରୁ ପାକିସ୍ତାନ ଫି' କୋହଳ କରିବାର ଆବଶ୍ୟକତା ରହିଛି

ଭାରତ ରାଜିନାମାରେ ସ୍ୱାକ୍ଷର କରିବାକୁ ରାଜି ହୋଇଥିବା ବେଳେ ତୀର୍ଥଯାତ୍ରୀମାନଙ୍କ ଉପରେ ସେବାକର ଲାଗୁ କରିବାକୁ ପାକିସ୍ତାନର ଦାବିର ସମୀକ୍ଷା ପାଇଁ ଭାରତ ଇସଲାମାବାଦକୁ ପରାମର୍ଶ ଦେଇଛି ଜେ ଆଣ୍ଡ କେ ସିଜ୍ଫାୟାର୍ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସେନା ଛାଉଣି ଓ ଜନବସତି ଉପରକୁ ପାକିସ୍ତାନୀ ସୈନ୍ୟମାନେ ଆଜି ପୁଣିଥରେ ଗୁଳିଗୋଳା ବର୍ଷଣ କରି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ଭାରତୀୟ ଯବାନମାନେ ଏହାର ସଠିକ୍ ଜବାବ ଦେଇଛନ୍ତି

କିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିଠାରେ ଚାଲିଥିବା ତୃତୀୟ ତଥା ଚ୍ଚଡ଼ାନ୍ତ ଟେଷ୍ଟ କ୍ରିକେଟ୍ରେ ଭାରତ ବିଜୟପଥରେ ଆଗେଇ ଚାଲିଛି